ସାଉଦିଆରବ କାନାଡା ରାଷ୍ଟ୍ରଦୃତଙ୍କୁ ବହିଷ୍କାର କରିବା ସହ କାନାଡାରୁ ନିଜର ରାଷ୍ଟ୍ରଦତ୍କୁ ପ୍ରତ୍ୟାହାର କରି ଆଣିବ

ଏହି ବିଲ୍ ପଛୁଆବର୍ଗ ପାଇଁ ଜାତୀୟ କମିଶନ୍କୁ ସାୟିଧାନିକ ମର୍ଯ୍ୟଦା ପ୍ରଦାନ କରିବ ଲୋକସଭାରେ ଏହା ପାସ୍ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭା ଏହାକୁ ପାସ୍ କରିଛି

ପୂର୍ବରୁ ସଭାରେ ଏହାକୁ ଉପସ୍ଥାପନ କରି ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାଓ୍ୱଡ୍ଚାନ୍ଦ ଗେହେଲତ୍ କହିଥିଲେ ସମାଜର ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ଲୋକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହା ଉଦ୍ଦିଷ୍ଟ ବିଲ୍କୁ ଗୃହିତ କରିବା ପାଇଁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଆର୍ଏସ୍ ପପ୍ନଲେସନ୍ ରାଜ୍ୟସଭାର ବହୁ ସଦସ୍ୟ ଦେଶର ଜନସଂଖ୍ୟା ବୃଦ୍ଧିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି

ଏହି ସମସ୍ୟାର ସମାଧାନ ଦିଗରେ ସାମାଜିକ ସଂଗଠନମାନେ ଆଗକୁ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ବୋରା ଲୋକମାନଙ୍କର ଚୋରା ଚାଲାଣ ଘଟଣା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ରାଜ୍ୟରୁ ବାଳିକାମାନଙ୍କୁ ବିଦେଶକୁ କରାଯାଉଥିବା ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କ ଅନ୍ତରୋଧ କରିଛନ୍ତି ଆର୍ଏସ୍ ଟୋଲ୍ପ୍ଲାଜା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଦେଶରେ ଟୋଲ୍ପ୍ଲାଜାକୁ ଲୋପ କରିବା ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ରାଜ୍ୟସଭାରେ ପ୍ରଶ୍ରକାଳ ବେଳେ କେତେକ ଅତିରିକ୍ତ ପ୍ରଶ୍ୱର ଉତ୍ତରରେ ଶ୍ରୀ ଗଡ଼କରି କହିଛନ୍ତି ଟୋଲ୍ ଆଦାୟ ଯୋଗୁଁ ସଡ଼କ ଓ ରାଜପଥ ନିର୍ମାଣରେ ସହାୟତ ମିଳ୍ଚିଛି

ଏଲ୍ଏସ୍ ପ୍ରିଭିଲେଜ୍ ନୋଟିସ୍ ସିଲ୍ଚର ବିମାନ ବନ୍ଦରରେ ତୃଶମୂଳ କଂଗ୍ରେସ ଏମ୍ପିମାନଙ୍କ ପ୍ରତି ମାର୍ଧର ଅଭିଯୋଗ ଉପରେ ଟିଏମ୍ସି ଆସାମ ଘରୋଇ ସଚିବ ଓ ଡିକିପିଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛି ଶ୍ଚନ୍ୟକାଳ ବେଳେ ପ୍ରଫେସର ସୌଗତ ରୟ ଏ ବିଷୟ ଉତ୍ଥାପନ କରି କାକୋଳି ଘୋଷ ଦକ୍ଟିଦାର୍କ ସମେତ ଟିଏମ୍ସି ର ଚାରିଜଣ ଏମ୍ପିଙ୍କୁ ରାଜ୍ୟ ପୁଲିସ୍ ବିମାନ ବନ୍ଦର ଠାରେ ଧସ୍ତାଧସ୍ତି କରିଥିବାର ଅଭିଯୋଗ କରିଥିଲେ ଏହା ଉପରେ ବାଚସ୍କତି ସୁମିତ୍ରା ମହାଜନ କହିଥିଲେ ଏହି ନୋଟିସ୍ ତାଙ୍କର ବିଚାରଧୀନ ଅଛି ଏନ୍ଆର୍ସି ଚିଠା ପ୍ରକାଶ ପାଇବା ପରେ ସେହି ସାଂସଦମାନେ ରାଜ୍ୟକୁ ଗସ୍ତରେ ଯାଇଥିବା ବେଳେ ଆଇନ୍ ଶୃଙ୍ଖଳାର କାରଣ ଦର୍ଶାଯାଇ ସେମାନଙ୍କୁ ବିମାନ ବନ୍ଦରଠାରେ ଅଟକା ଯାଇଥିଲା କଂଗ୍ରେସ ଏସ୍ସିଏସ୍ଟି କଂଗ୍ରେସ କହିଛି ଅନୁସ୍ତଚୀତ ଜାତି ଓ ଉପଜାତି ଅତ୍ୟାଚାର ନିବାରଣ ସଂଶୋଧନ ବିଲ୍କୁ ପାର୍ଟି ସ୍ୱାଗତ କରୁଛି

ସେ କହିଛନ୍ତି ଉପଯୁକ୍ତ ଆଇନ୍ର ଅଭାବରୁ ଏଭଳି ଅପରାଧମାନ ଘଟାଇବାକୁ ଲୋକମାନଙ୍କୁ ସାହସ ମିଳ୍କୁଛି ଆସାମ ଏନ୍ଆର୍ସି ଆସାମ ଗଣପରିଷଦ ଏନ୍ଆର୍ସି ରେ ସ୍ଥାନ ପାଇଥିବା ନାମଗୁଡ଼ିକର ପୁଙ୍ଗାନ୍ଦ୍ରପୁଙ୍ଗ ଯାଞ୍ଚ ପାଇଁ ଦାବି କରିଛି ଗୋହାଟିଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ସଭାପତି ଅତୁଲ ବୋରା ଓ କାର୍ଯ୍ୟନିର୍ବାହୀ ସଭାପତି କେଶବ ମହନ୍ତ କହିଛନ୍ତି ଏକ ତ୍ରୁଟିବିହୀନ ଏନ୍ଆର୍ସି ପାଇଁ ପାର୍ଟି ଦାବି କରୁଛି ଓ ସେ ଦୃଷ୍ଟିରୁ ଏହାର ଯାଞ୍ଚ ଜରୁରି ହୋଇ ପଡ଼ିଛି ପାର୍ଟି ପକ୍ଷରୁ ରାଜ୍ୟ ଏନ୍ଆର୍ସି କୋଡିନେଟରଙ୍କୁ ଆକି ଏକ ସ୍କାରକପତ୍ର ଦିଆଯାଇଛି ଉଭୟ ନେତା କହିଛନ୍ତି ଏନ୍ଆର୍ସି ରେ କୌଣସି ବିଦେଶୀ ନାଗରିକଙ୍କର ନାମ ସ୍ଥାନ ପାଇବା ଉଚିତ୍ ନୁହେଁ ଏନ୍ଆର୍ସି ଆସାମ୍ ଚୁକ୍ତିର ମୂଳ ବିଷୟ ଥିଲା ବୋଲି ବିଜେପି ସଭାପତି ଅମିତ ଶାହାଙ୍କ ମନ୍ତବ୍ୟକୁ ପାର୍ଟି ସ୍ୱାଗତ କରିଛି ନାଗରିକତ୍ୱ ସଂଶୋଧନ ଆଇନ୍ ଓ ଅନ୍ୟ ଆଇନ୍ଗୁଡ଼ିକୁ କାର୍ଯ୍ୟକାରୀ ନ କରାଇ ଏନ୍ଆର୍ସି କୁ ସୁରକ୍ଷା ଦେବାକୁ ଆସାମ ଗଣପରିଷଦ ଅମିତ ଶାହାଙ୍କୁ ଅନୁରୋଧ କରିଛି

ପାଟ୍ନାଠାରେ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ସେ କହିଛନ୍ତି କୌଣସି ଆଶ୍ରୟ ଗୃହକୁ ଆଉ ଏନ୍ଜିଓ ମାନଙ୍କୁ ଦିଆଯିବ ନାହିଁ ସେ କହିଛନ୍ତି ସରକାର ଆଶ୍ରୟ ଗୃହ ପାଇଁ ଘର ଯୋଗାଇ ଦେବେ

ନିତିଶ କୁମାର କହିଛନ୍ତି ଯେଉଁମାନେ ଏଥିସହ କଡ଼ିତ ଥିଲେ ସେମାନଙ୍କୁ ଜେଲ ଯିବାକୁ ପଡ଼ିବ ଇତିମଧ୍ୟରେ ପାଟନା ହାଇକୋର୍ଟ ମୁଜାଫରପୁର ବାଳିକା ଗୃହ ମାମଲାର ସିବିଆଇ ତଦନ୍ତକୁ କୋର୍ଟ ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଆଡଭୋକେଟ ଜେନେରାଲ୍ ଲଳିତ କିଶୋରଙ୍କ ଅନୁରୋଧକୁ ରକ୍ଷା କରି ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍ ତଦନ୍ତ ସମ୍ବନ୍ଧିୟ ଦସ୍ତାବିଜ୍ଗୁଡ଼ିକୁ କୋର୍ଟରେ ଦାଖଲ କରିବାକୁ ସିବିଆଇ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ପୁଲିସ୍ ସ୍ରପରିଟେଣ୍ଡେଣ୍ଟ୍ ଅଭିଶେକ୍ ମିଣା ଘଟଣାର ସତ୍ୟାସତ୍ୟକ୍ ନିର୍ଣ୍ଣିତ କରିଛନ୍ତି ନିରାପତ୍ତା ବାହିନୀ ଯବାନମାନଙ୍କର ଏକ ମିଳିତ ଟିମ୍ କୋର୍ଷା ଅଞ୍ଚଳର ନ୍ରଲ୍କାତ୍ରଙ୍ଗ୍ ଜଙ୍ଗଲରେ ବହ୍ର ସଂଖ୍ୟାରେ ମାଓବାଦୀମାନେ ଏକତ୍ରିତ ହୋଇଥିବାର ଗୁପ୍ତ ଖବର ପାଇବା ପରେ ଖୋଜାଖୋକି ଆରମ୍ଭ କରିଥିଲେ ଆକି ସକାଳ୍ ଏହି ସଂଘର୍ଷ ଘଟିଥିଲା

ସେହି ଅଞ୍ଚଳରେ ଏବେ ବ୍ୟାପକ ଖୋଜାଖୋଜି କାରି ରହିଛି ଏନ୍ଆଇଏ ରହେମାନ୍ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ଗତକାଲି ଦିଲ୍ଲୀ ବିମାନବନ୍ଦରରୁ ଲକୁରେ ତୟବା ସନ୍ତାସବାଦୀ ହବିବ୍ରର୍ ରହେମାନ୍କୁ ଗିରଫ୍ କରିଛି ଏନ୍ଆଇଏ ର କହିବା ଅନ୍ତସାରେ ସେ ରିୟାଦ୍ରର ଫେର୍ରଥିବା ବେଳେ ତାକୁ ଗିରଫ୍ କରାଯାଇଛି ରହେମାନ ଶେଖ୍ ଅବଦୁଲ୍ଲ ନଇମ୍ ନାମକ ସନ୍ତାସବାଦୀକୁ ତାଲିମ୍ ଦେଇଥିଲା

ଗତବର୍ଷ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ରହେମାନ ବିରୁଦ୍ଧରେ ଜାମିନ୍ ବିହିନ ଗିରଫ୍ ପରୱାନା କାରି କରିଥିଲେ

ଏନ୍ଆଇଏ କହିଛି ନଇମ୍ ଗତବର୍ଷ ନଭେୟର ମାସରେ ଗିରଫ୍ ହୋଇଥିଲା ଓ ହବିବୁର୍ ରହେମାନ ସମେତ ଅନ୍ୟ ଅଭିଯ୍ରକ୍ତମାନଙ୍କ ସହିତ ତାହା ବିର୍ଦ୍ଧରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା ଏସ୍ସି ଜେସ୍ ପ୍ରଧାନ ବିଚାରପତି ଦୀପକ ମିଶ୍ର ତିନି ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଆସନ୍ତାକାଲି ସୁପ୍ରିମ୍କୋର୍ଟ ବିଚାରପତି ଭାବେ ଶପଥପାଠ କରାଇବେ ମାଡ୍ରାସ୍ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ବିନିତ ଶରନ୍ ଓ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେଏମ୍ ଜୋସେଫ୍ଙ୍କୁ ସୁପ୍ରିମ୍କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦିଆଯିବା ସଂକ୍ରାନ୍ତ ବିଜ୍ଞପ୍ତି ପୂର୍ବରୁ ଜାରି ହୋଇସାରିଛି

ଗତ ଶୁକ୍ରବାର ଦିନ ସେମାନଙ୍କ ନିଯୁକ୍ତି ପତ୍ରରେ ରାଷ୍ଟପତି ସ୍କାକ୍ଷର କରିଥିଲେ ସାଉଦି କାନାଡା ସାଉଦିଆରବ କହିଛି ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଯୋଗୁଁ ସେ କାନାଡା ସହ ସମସ୍ତ ନ୍ତଆ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବାତିଲ କରିଛି କିଛି ଟ୍ୱିଟ୍ ବାର୍ତ୍ତାରେ ସାଉଦିଆରବ ବୈଦେଶିକ ମନ୍ତ୍ରଣାଳୟ କହିଛି ସାଉଦିଆରବ କାନାଡା ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବ ଓ ନିଜ ରାଷ୍ଟ୍ରଦୂତଙ୍କୁ କାନାଡାରୁ ପ୍ରତ୍ୟାହାର କରି ଆଶିବ

ମନ୍ତଶାଳୟ କହିଛି କାନାଡାର କାର୍ଯ୍ୟ ସାଉଦିଆରବର ଆଭ୍ୟନ୍ତରୀଣ ବ୍ୟାପାରରେ ଖୋଲାଖୋଲି ହସ୍ତକ୍ଷେପ ଓ ସାଉଦିଆରବ ଏଭଳି ହସ୍ତକ୍ଷେପକୁ କେବେ ବରଦାସ୍ତ କରିବ ନାହିଁ କାନାଡା ସହ ସମସ୍ତ ନୂଆ ବାଣିଜ୍ୟ ଓ ପୁଞ୍ଜିନିବେଶ କାରବାରକୁ ରଦ୍ଦ କରିଦେବାକୁ ସାଉଦିଆରବ ସୋଷଣା କରିବା ସହ ପରବର୍ତ୍ତୀ ପଦକ୍ଷେପ ନେଇପାରେ ବୋଲି ସ୍ଟଚନା ଦେଇଛି କାନାଡାର ପୁରସ୍କାର ବିଜେତା କର୍ମୀ ସାମର ବାଦାୱିଙ୍କ ସମେତ ବହୁ ମହିଳା ଓ ମାନବିକ ଅଧିକାର କ୍ଷେତ୍ରର କର୍ମୀମାନଙ୍କୁ ସାଉଦିଆରବ ଗିରଫ୍ କରିବା ଉପରେ କାନାଡା ଉଦ୍ବେଗ ପ୍ରକାଶ କରିବା ପରେ ଏହି ପଦକ୍ଷେପ ନିଆଯାଇଛି କାନାଡ଼ା ସରକାରଙ୍କ ପକ୍ଷରୁ ସାଉଦିଆରବର ଏହି ପଦକ୍ଷେପ ଉପରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ